ପରୀକ୍ଷାରେ ଉଉୀର୍ଣ୍ଡ ହୋଇଥିବା କଣ୍ଡକୁରଙ୍କୁ ମିଳିବ ଲାଇସେନ୍

ବରମୁଣ୍ଡା ବସ୍ଷାଣ୍ଡରେ ସଡକ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କମିଶନର ଏହି ଘୋଷଣା କରିଛନ୍ତି

ରାଜ୍ୟ ସରକାର ଓବିସି ବର୍ଗଙ୍କ ଉନୃତି ଚାହୁନାହାନ୍ତି ବୋଲି ଏହା ଦର୍ଶାଉଛି ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ ହୋଇନି ଚାକିରି କିମ୍ବା କ୍ଷେତ୍ରରେ ସରକାର ସଂରକ୍ଷଣ ଲାଗୁ କରିନାହାନ୍ତି ଏସଇବିସି ବର୍ଗରେ ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କାହିଁକି ସଂରକ୍ଷଣ ମିଳିନି

ଅନ୍ୟପକ୍ଷରେ ପୂଥୀରାଜ ହରିଚନ୍ଦନଙ୍କ ଆରୋପ ନେଇ ବିଭାଗୀୟ ମନ୍ତୀ ଜଗନ୍ଧାଥ ସାରକା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭୋଟ ବ୍ୟାଙ୍କ ନୁହେଁ ବିଜେଡି ସରକାର ପଛୁଆ ବର୍ଗଙ୍କ ପାଇଁ କାମ କରୁଛି

ଜଳଶକ୍ତି ମନ୍ତଶାଳୟ ଅଧୀନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି ଦିଲ୍ଲୀଠାରେ ଗତକାଲି ଏହି ସମ୍ମାନ ପ୍ରଦାନ କରାଯାଇଛି

ଦେଶର ବିଭିନ୍ନ କିଲ୍ଲା ଏହାକୁ ସଫଳତାର ସହ ଲାଗୁ କରିଥିବାରୁ ସେମାନଙ୍କୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଏହି ସମ୍ମାନ ପ୍ରଦାନ କରାଯାଇଛି

ଏ ସମ୍ପର୍କରେ ମହିଳା ଓ ପୁରୁଷ ଦୂଇଜଣ ଆତ୍ମହତ୍ୟା କରିଥାଇପାନ୍ତି ବୋଲି କୁହାଯାଉଛି